ପ୍ରତିଦିନ ରାଜ୍ୟ ବାହାରୁ ଏଠାକୁ ଚିକିହା ପାଇଁ ବହୁତ ଲୋକ ଆସିଥାନ୍ତି

ଗତକାଲି ସଧ୍ୟାରେ ବଡ଼ମେଡ଼ିକାଲକୁ ସଂଯୋଗ କରୁଥିବା ତାଳଦଶ୍ତା କେନାଲର ଉଭୟ ପାର୍ଶ୍ୱରେ ନିର୍ମିତ ତିନି ଥାକିଆ ରାଷ୍ଠାକୁ ଉଦ୍ଘାଟନ କରି ମୁଖ୍ୟମନ୍ତୀ ଏହା କହିଛନ୍ତି

ଏହି ପରିପ୍ରେଷୀରେ ରାକ୍ୟର ଛାତ୍ର ଶିକ୍ଷକ ଗବେଷକ ତଥା ଉଚ୍ଚଶିକ୍ଷା ବ୍ୟବସ୍ଚାର ସ୍ୱାର୍ଥରେ ଏହି ବିଧେୟକକୁ ଉଛେଦ କରାଯିବା ଆବଶ୍ୟକ

ଶିକ୍ଷାମନ୍ତୀ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରି ଏହି ବିଲ୍ର ଉଛେଦ ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ସମୀକ୍ଷା ବାଲେଶ୍ୱର ସଦର ଓ ତିର୍ଉୋଲ ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଗତକାଲି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି

ଏହାର ପ୍ରଭାବରେ ରାଜ୍ୟରେ ତିନିଦିନ ଧରି ବର୍ଷା ଲାଗି ରହିବ